ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଦେଶବାସୀଙ୍କ ସାହାଯ୍ୟ ସହଯୋଗ ଓ ଭାରତୀୟ ଚିନ୍ତାଧାରାକୁ ନେଇ ଏହି ସମାରୋହ ପାଳନ କରାଯିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମାରୋହ ଜନଭାଗିଦାରୀ ଆଧାରରେ କରାଯିବ

ଏହି ଦିବସରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କର ଅସାଧାରଣ କୃତୀତ୍ୱକୁ ଲୋକଲୋଚନକୁ ଆଶିବା ଏବଂ ସାଧାରଣ ମହିଳାମାନେ ଦେଖାଇଥିବା ସାହସ ଓ ଦୃଢ଼ ମନୋବଳକୁ ପ୍ରଶଂସା କରିବା ଆଦି କାର୍ଯ୍ୟ ବିଶ୍ୱବ୍ୟାପୀ ଅନୁଷ୍ଠିତ ହେଉଛି ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି ମହିଳା ନେତୃତ୍ୱ କୋଭିଡ ନାଇଷ୍ଟିନ୍ ଗ୍ରସ୍ତ ବିଶ୍ୱରେ ସମାନ ଭବିଷ୍ୟତ ହାସଲ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶିତ କରିଛନ୍ତି ଏବଂ ଦେଶପାଇଁ ସମ୍ମାନ ଆଶିଛନ୍ତି ସାଂସ୍କୃତିକ ରାଜନୈତିକ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଉପଲହିକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି ସେଥିପାଇଁ କେନ୍ଦ୍ର ସରକାର ଶିକ୍ଷା ଉଉମ ସ୍ୱାସ୍ଥ୍ୟସେବା ଓ ଲିଙ୍ଗଭେଦ ନିର୍ବିଶେଷରେ ସମାନ ଅଧିକାର ପ୍ରଦାନ କରିବା ଆଦି କାର୍ଯ୍ୟ କରିବା ସହ ନାରୀ ସଶକ୍ତିକରଣ ପାଇଁ ପ୍ରାଥମିକତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶ୍ଯୁଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହି ଦିବସରେ ସମସ୍ତେ ମହିଳାମାନଙ୍କୁ ସମ୍ମାନ କ୍ଷଣାଇବା ସହ ସେମାନଙ୍କର ନିରାପତ୍ତା ଓ ସଶକ୍ତିକରଣକୁ ପ୍ରାଥମିକତା ଦେବା ଆବଶ୍ୟକ

ସେମାନେ ଆମ ସାମାଜିକ ଢାଞ୍ଚାର ମୂଳ ଆଧାର ସମାଜର ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ମହିଳାମାନେ ସେମାନଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମହିଳାମାନଙ୍କର ଭୂମିକାକୁ ଉଚ୍ଚପ୍ରଶଂସା କରିଛନ୍ତି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକର ପ୍ରଥମ ଦିନରେ ଶ୍ରୀ ନାଇଡୁ କହିଛନ୍ତି ସାମାଜିକ ଆର୍ଥିକ ସାଂସ୍କୃତିକ ଏବଂ ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ଏବଂ ଉପଲବ୍ଧିକୁ ସମ୍ମାନ ଜଣାଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି ମହିଳାମାନଙ୍କର ବିକାଶ ବିନା ଦେଶ କେବେ ବିକାଶ ପଥରେ ଆଗେଇ ପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କ ଅଦମ୍ୟ ସାହସ ପ୍ରତି ସମ୍ମାନ ଜଣାଇଛନ୍ତି ତାଙ୍କ ବାର୍ତ୍ତାରେ ସେ କହିଛନ୍ତି ଦେଶର ମହିଳାମାନଙ୍କର ବିଭିନ୍ନ କ୍ଷେତ୍ରରେ ଥିବା କୃତୀତ୍ୱ ପାଇଁ ଦେଶ ଗର୍ବ ଅନୁଭବ କରେ ନାରୀ ସଶକ୍ତିକରଣକୁ ବ୍ୟାପକ ସ୍ତରରେ ସୁଦୃତ୍ କରିବା ପାଇଁ ସୁଯୋଗ ମିଳୁଥିବାରୁ ଏହା ସରକାରଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଅବସରରେ ନାରୀ ଶକ୍ତି ପ୍ରତି ସନ୍ନାନ ଜଣାଇଛନ୍ତି ନାରୀ ଶକ୍ତି ସାହସ ତ୍ୟାଗ ଓ ଆତ୍ମବଳର ପ୍ରତୀକ ବୋଲି ସେ କହିଛନ୍ତି ସେ କହିଛନ୍ତି ନାରୀକୁ ସଶକ୍ତ କରିବା ତାଙ୍କ ସରକାରଙ୍କର ପ୍ରାଥମିକତା ଦେଉଛନ୍ତି

କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଓ ଯୋଜନା ଦ୍ୱାରା କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିଛି ସରକାର ମୁସଲମାନ ମହିଳାମାନଙ୍କ ପାଇଁ ତତ୍କାଳ ତିନିବାର ତଲାକ ପ୍ରଥାକୁ ଉଚ୍ଛେଦ କରିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଚ୍ଚନା ଦ୍ୱାରା ମହିଳାମାନଙ୍କୁ ବିନାମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଛି ସେଥିପାଇଁ ଆଉ ମହିଳାମାନଙ୍କୁ ଜଙ୍ଗଲକୁ ଯାଇ ରୋଷେଇ ପାଇଁ କାଠ ଯୋଗାଡ କରିବାକୁ ପଡ଼ୁନାହିଁ

ପିଏମ୍ ମୈତ୍ରୀସେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍ଘାଟନ କରିବେ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିପୁରାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ କରିବା ସହିତ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏହି ମୈତ୍ରୀ ସେତୁ ତ୍ରିପୁରା ଏବଂ ବାଙ୍ଗଲାଦେଶର ସୀମା ଦେଇ ପ୍ରବାହିତ ଫେନି ନଦୀ ଉପରେ ନିର୍ମାଣ କରାଯାଇଛି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି

ଏହା ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବାଣିଜ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରୟ କରିବ ଏହାର ଉଦ୍ଘାଟନ ସହିତ ତ୍ରିପୁରା ଉତ୍ତର ପୂର୍ବାଞ୍ଚଳର ନୂତନ ପ୍ରବେଶ ଦ୍ୱାର ହୋଇପାରିବ

ପ୍ରଧାନମନ୍ତ୍ରୀ ସବ୍ରମ୍ଠାରେ ଏକ ସମନ୍ଧିତ ଚେକ୍ପୋଷ୍ଟ ପାଇଁ ଶିଳାନ୍ୟାସ କରିବେ ଏହା ଦୁଇଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନକୁ ସହଜ କରିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ନୂଆ ବଜାର ସୃଷ୍ଟି କରିବ ଏବଂ ବାଙ୍ଗଲାଦେଶ ଓ ଭାରତ ମଧ୍ୟରେ ବାଧାମୁକ୍ତ ଯାତ୍ରୀ ପରିବହନ ସୁନିଣ୍ଟିତ ହୋଇପାରିବ

ଏହି ଅବସରରେ ଜାମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଡକୁର ବରଣ ସିଂହ ଉପସ୍ଥିତ ରହିବେ ସାଧାରଣତ ଶ୍ରୀମଦ୍ ଭଗବତ୍ ଗୀତା ଗୋଟିଏ ବାଖ୍ୟା ସହିତ ପଢ଼ିବା ଲାଗି ଉପଲହ୍ଧ ହୋଇଥାଏ ତେବେ ପ୍ରଥମଥର ପାଇଁ ଶ୍ରୀମଦ୍ ଭଗବତ୍ ଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳାନ୍କାକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ୱାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟା ଗୁଡ଼ିକୁ ସଂକଳିତ କରାଯାଇଛି ଧର୍ମାର୍ଥ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ପାଣ୍ଟୁଲିପିରେ ଶଙ୍କର ଭାସ୍ୟଠାରୁ ଭାଷାନୁବାଦ ପର୍ଯ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣର ବିବିଧତା ଏବଂ ଅତି ସୁକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି

ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ତୈଳ ଦର ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଦାବି କରିଥିଲେ ମଧ୍ୟ ଉପାଧ୍ୟକ୍ଷ ହରିବଂଶ ଏହାକୁ ଗ୍ରହଣ କରିନଥିଲେ ପୁନର୍ବାର ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା

କୋଭିଡ୍ ଷ୍ଟାଟସ୍ ଦେଶରେ ମହାରାଷ୍ଟ୍ର କେରଳ ପଞ୍ଜାବ କର୍ଣ୍ଣାଟକ ଗୁଜରାଟ ଓ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ନାଇଣ୍ଟିନ୍ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସରକାର ସହାୟତା କରୁଛନ୍ତି